ଏହି ଉପନିର୍ବାଚନରେ ସମ୍ଭେଦନଶୀଳ ବୁଥ ଗୁଡ଼ିକରେ ସିସିଟିଭି ବ୍ୟବହାର ହେବ ବୋଲି ନିର୍ବାଚନ କମିଶନରଙ୍କ ତରଫରୁ ଜଣାପଡ଼ିଛି

ଉଭୟ ବିଧାନସଭା ଆସନରେ ଥିବା ରାଜ୍ୟ ସରକାରୀ କାର୍ଯ୍ୟାଳୟ ଓ ମାଜିଷ୍ଟ୍ରେଟ୍ କୋର୍ଟ ବନ୍ଦ ରହିବ

କେବଳ କ୍ରିଡ଼ାବିତ୍ମାନଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ ଅନ୍ୟପକ୍ଷରେ ସିନେମା ହଲ୍ ଥିଏଟର୍ ଅଡିଟୋରିୟମ୍ ନଭେମ୍ ଯାଏଁ ବନ୍ଦ୍ ରହିବ